ବରଗଡ ଜିଲ୍ଲୁରେ ପୁଶି ଜଣେ ଚାଷୀ ଆତ୍କହତ୍ୟା କରିଥିବା ଅଭିଯୋଗ

ଗ୍ରହଣ କରାଯାଇ ନାହିଁ

ଋଣ ପରିଶୋଧ ପାଇଁ ସେ ସବୁବେଳେ ଚିନ୍ତିତ ଥିଲେ

ଇନ୍ରମଣି ତ୍ରିପାଠୀଙ୍କୁ ବରଗଡ ଜିଲ୍ଲାପାଳ ଭାବରେ ନିଯୁକ୍ତି ମିଳିଛି ସେହିଭଳି ଖଗେନ୍ର ପାଢୀ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ

ପ୍ରଖ୍ୟାତ ଭଜନ ଗାୟକ ଅରବିନ୍ଦ ମୁଦୁଲି ଆଉ ଇହଧାମରେ ନାହାନ୍ତି

ଅରବିନ୍ଦ ମୁଦୁଲି ତାଙ୍ କଶ୍ଚର ଯାଦୁରେ ଓଡ଼ିଆ ଭଜନପ୍ରେମୀମାନଙ୍କ ମଧ୍ଧରେ ଏକ ସ୍ୱତନ୍ତ ପରିଚୟ ସୂଷ୍ଟି କରିପାରିଥିଲେ ସେ ଅନେକ ଲୋକପ୍ରିୟ ଭଜନପାଇଁ କଶ୍ଷଦାନ କରିଥିଲେ

ଏହି ସମସ୍ତ ଦାବି ସମ୍ୟଳିତ ରେଳମନ୍ତୀଙ୍କ ଉଦ୍ଦେଲ୍ୟରେ ଲିଖିତ ଦାବିପତ୍ର ଷେସନ୍ ମ୍ୟାନେଜରଙ୍କୁ ପ୍ରଦାନ କରାଯାଇଥିଲା

ତାଙ୍କ ଛାତିରେ ଗୁଳି ବାଜିଥିଲା

ରବିଙ୍କର ଦ୍ୱିତୀୟ ଗୁଳି ଅନାମଙ୍କ ଗୋଡରେ ବାଜିଥିବା ଜଣାପଡିଛି ଜଙ୍ଗଲରେ ଶିକାରକୁ ନେଇ ବିବାଦ ଦେଖା ଦେବାରୁ ଏହି ଗୁଳିମାଡ ହୋଇଥିବା କୁହାଯାଉଛି

ସେଠାରୁ କୋଟିଏରୁ ଅଧିକ ଟଙ୍କାର ମେସିନ୍ ଗୁଟ୍ଖା ଜବତ କରାଯାଇଛି

ପରୀକ୍ଷା ଚାଲିଥିବା ସମୟରେ ସେମାନେ ଉଠାଇଥିବା ଫଟୋ ଭାଇରାଲ୍ ହେବା ପରେ ମାଧ୍ଧମିକ ଶିକ୍ଷା ପରିଷଦ ପକ୍ଷରୁ କିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତପାଇଁ ତୁରନ୍ତ ନିର୍ଦ୍ଦେଶ ଦିଆଯାଇଥିଲା

ଆଗାମୀ ଗ୍ରୀଷ୍କ ଋତୁ ପରୀପ୍ରେଷୀରେ ଗ୍ରୀଷ୍କ ପ୍ରବାହର ସଫଳ ମୁକାବିଲା ଏବଂ ସମସ୍ତଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ତ୍ରା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା